ଏବଂ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେନ୍ନାଇଠାରେ ଖେଳାଯିବ

କେନ୍ଦ୍ର ସରକାର ଏଥିଲାଗି ଜାତୀୟ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ସିଷ୍ଟମର ଶୁଭାରମ୍ଭ କରିଛନ୍ତି ସମୟ ଏବଂ ଇନ୍ଧନ ବଞ୍ଚାଇବା ସହ ପ୍ରଦ୍ଷଣ କମ୍ କରିବା ଏବଂ ଟ୍ରାଫିକ୍ ବ୍ୟବସ୍ଥାକୁ ସୁସଂହତ କରିବା ହେଉଛି ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ଫାସ୍ଟ୍ୟାଗ୍ ବ୍ୟବସ୍ଥା ଅନ୍ତଯାୟୀ ଟୋଲ୍ପ୍ରାଜା ନିକଟରେ ଟିକସ ପୈଠ କରିବା ଲାଗି ଏଣିକି ଗାଡ଼ିଚାଳକମାନଙ୍କୁ ନିଜ ନିଜ ଗାଡ଼ିକୁ ସେଠାରେ ଆଉ ଅଟକାଇବାକୁ ପଡ଼ିବ ନାହିଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏହି ବ୍ୟବସ୍ଥା ଲାଗୁ କରିବା ଲାଗି ସମସ୍ତ ଟୋଲ୍ ପ୍ଲାଜାଗୁଡ଼ିକୁ ଆବଶ୍ୟକୀୟ ଯନ୍ତ୍ରପାତି ସହିତ ସଂଯୋଗ କରିଛନ୍ତି ଫାସ୍ଟ୍ୟାଗ୍ ବ୍ୟବହାର କରିବା ଦ୍ୱାରା ରେଡିଓ ଫିକ୍କେନ୍ ଚିହ୍ରଟ ଞ୍ଜାନକୌଶଳ ମାଧ୍ୟମରେ ଟୋଲ୍ଗେଟ୍ ଦେଇ ଯାଉଥିବା ଗାଡ଼ିଗୁଡ଼ିକରୁ ସ୍ପୟଂକ୍ରିୟ ପଦ୍ଧତି ଅନୁଯାୟୀ ଟିକସ ପଇଠ କରାଯାଇ ପାରିବ

ଝାଡ଼ଖଣ୍ଡ ଇଲେକ୍ସନ ଝାଡ଼ଖଣ୍ଡରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ସମସ୍ତ ପ୍ରକାରର ପ୍ରସ୍ତୁତି ଚଡ଼ାନ୍ତ ହୋଇଛି

ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି ଯେ ଇତିମଧ୍ୟରେ ପୋଲିଂ ଦଳ ନିଜ ନିଜ ବୁଥ୍ ଅଭିମୁଖେ ଯାତ୍ରା କରିବା ଆରମ୍ଭ କରିଛନ୍ତି ଆଜି ଅପରାହ୍ନ ସୁଦ୍ଧା ଏହି ଦଳଗୁଡ଼ିକ ନିଜ ନିଜ ବୁଥ୍ରେ ପହଞ୍ଚୁବା ଲାଗି ସେମାନଙ୍କୁ କୁହାଯାଇଛି ବୋଲି ଶ୍ରୀ ଚୌବେ କହିଚ୍ଛନ୍ତି ଆର୍ମି ଚିଫ୍ ଫୋର୍ସ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ ରାଓ୍ୱତ କହିଛନ୍ତି ଯୁଦ୍ଧରେ ତୃରିତ ବିଜୟ ଲାଗି ଅଳ୍ପ ସଂଖ୍ୟକ ଯବାନଙ୍କୁ ନେଇ ଏକ ଶକ୍ତିଶାଳୀ ବାହିନୀ ଗଠନର ଆବଶ୍ୟକତା ରହିଛି ଜାତୀୟ ନିରାପତ୍ତା କ୍ରମଶଃ ଜଟିଳ ହେଉଥିବା ଦୃଷ୍ଟିରୁ ଏହି କ୍ଷେତ୍ରରେ ପ୍ରତ୍ୟେକ ନାଗରିକ ନିଜକୁ ସାମିଲ କରିବା ଲାଗି ସେ ଆହ୍ପାନ ଦେଇଛନ୍ତି ଗତକାଲି ମୁମ୍ବାଇଠାରେ ମନୋହର ପାରିକର ସ୍କୁତି ବକ୍ତୃତାମାଳାର ଉଦ୍ଘାଟନୀ ଉହବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଏନର୍ଜି ଆଓ୍ବାର୍ଡ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍କେ ସିଂହ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ପତନ୍ତ୍ର ସମାରୋହରେ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ ଦେଶର ନିରନ୍ତର ବିକାଶ ହାସଲ କରିବା ଦିଗରେ ଶକ୍ତି ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶକ୍ତି ସଂରକ୍ଷଣ କରିବା ଦିଗରେ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଶ୍ରୀ ସିଂହ ଶିଳ୍ପାଷ୍ଠାନଗୁଡ଼ିକର ଉଦ୍ୟମକୁ ପ୍ରଶଂସା କରିଛନ୍ତି ସିଜେଆଇ ସିଙ୍ଗାପୂର ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେ ନ୍ୟାୟିକ ନିଷ୍କଭି ଗ୍ରହଣ ବେଳେ କୃତ୍ରିମ ବୁଦ୍ଧିମଭାର ବ୍ୟବହାର ସଫପର୍କରେ ଉଲ୍ଲେଖ କରିଛନ୍ତି

ଜଷ୍ଟିସ୍ ବୋବଡେ ସ୍ୱଷ୍ଟ କରିଦେଇଛନ୍ତି ଯେ ଏହି ପଦ୍ଧତି ସାଧାରଣ ଜନତାଙ୍କ ନିକଟରେ ନ୍ୟାୟିକ ନିଷ୍ପଭି ପହଞ୍ଚବାର ବିକଳ୍ପ ନୁହେଁ ନାଗପୁର ବାର୍ ଆସୋସିଏସନ୍ ପକ୍ଷରୁ ତାଙ୍କୁ ସମ୍ଭର୍ଦ୍ଧିତ କରିବା ଅବସରରେ ସେ ଏହା କହିଛନ୍ତି

ଜେକେ ଲୋକଅଦାଲତ ଜାମ୍ମୁ କାଶ୍ମୀର ଓ ଲଦାଖରେ ଗତକାଲି ଅନୁଷ୍ଠିତ କାତୀୟ ଲୋକଅଦାଲତ ଅବସରରେ ବିଭିନ୍ନ ମାମଲାର ଫଇସଲା କରାଯାଇଛି

ପ୍ରୋଟେଷ୍ଟ ଚିଲ୍ଡ୍ରେନ୍ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ପଥର ଫିଙ୍ଗା ଭଳି ବେଆଇନ କାର୍ଯ୍ୟକଳାପରେ ପିଲାମାନଙ୍କୁ ବ୍ୟବହାର କରାଯାଉଥିବା ଘଟଣାକୁ ପ୍ରତିହତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଶିଶୁ ଅଧିକାର ସୁରକ୍ଷା ଜାତୀୟ କମିଶନ ସବୁରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଗୌହାଟୀ ଓ ଦିବ୍ରଗଡ଼ ପୌରାଞ୍ଚଳରେ ଗତକାଲି କିଛି ଘଣ୍ଟା ପାଇଁ ସାନ୍ଧ୍ୟ ଆଇନ୍କୁ କୋହଳ କରାଯାଇଥିଲା ସାନ୍ଧ୍ୟ ଆଇନ୍ କୋହଳ କରାଯିବା ସମୟରେ ବହୁ ସଂଖ୍ୟାରେ ଲୋକମାନେ ହାଟବଜାରକୁ ଯାଇ ସେମାନଙ୍କର ଆବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ କିଶିଥିବାର ଦେଖିବାକୁ ମିଳିଥିଲା

ଏହି ଅବସରରେ ମେଘାଳୟ ଡେମୋକ୍ରାଟିକ ମେଣ୍ଟର ଅଧ୍ୟକ୍ଷ ତଥ ମୁଖ୍ୟମନ୍ତ୍ରୀ କଙ୍ଗ୍ରାଟ କେ ସାଙ୍ଗମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ରାଜ୍ୟରେ ଇନର ଲାଇନ ପରମିଟ୍ କାର୍ଯ୍ୟକାରୀ କରିବା ଲାଗି ଅନୁରୋଧ ଜଣାଇଛନ୍ତି

ସଂପୃକ୍ତ ରାଜ୍ୟରେ ସାଂପ୍ରତିକ ସ୍ଥିତିକୁ ଦେଖି ଏହି ପରୀକ୍ଷା ବାତିଲ କରାଯାଇଛି ପରୀକ୍ଷା ପରିଚାଳନା କରୁଥିବା କ୍ରାତୀୟ ପରୀକ୍ଷଣ ସଂସ୍ଥା କହିଛି ଯେ ସଂପୂକ୍ତ ରାଜ୍ୟରେ ଏହି ପରୀକ୍ଷା ଲାଗି ଖୁବ୍ ଶୀଘ୍ର ପରବର୍ତ୍ତୀ ତାରିଖ ଘୋଷଣା କରାଯିବ

ବିଶେଷକରି ଜାନ୍ମୁ କାଶ୍ମୀର ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡର ଅନେକ ସ୍ଥାନରେ ବର୍ଷା ଏବଂ ହିମପାତ ଯୋଗୁଁ ତାପମାତ୍ରା ଅନେକ ହ୍ରାସ ପାଇଛି ଆଜି ଦିଲ୍ଲୀ ପଞ୍ଜାବ ହରିଆଣା ଚଣ୍ଡୀଗଡ଼ ଉତ୍ତର ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି ସଂପ୍ରତି ତୁଷାରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ବାସିନ୍ଦା ଏବଂ ସେଠାକୁ ଯାଇଥିବା ପର୍ଯ୍ୟଟକମାନଙ୍କୁ ଭୂସ୍ଖଳନ ଭଳି ଘଟଣା ପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା ସିମ୍ଲା ମନାଲି କୁଫ୍ରି ଓ ଡେଲ୍ହାଉସି ଭଳି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସାରାରାତି ବରଫପାତ ହୋଇଥିବା ଜଣାଯାଇଛି

ଅନ୍ୟପକ୍ଷରେ ଶ୍ରୀନଗର ଜାନ୍ଧୁ ଜାତୀୟ ରାଜପଥ ବନ୍ଦ ହୋଇଯାଇଥିବାରୁ ଲଗାତାର ତିନିଦିନ ଲାଗି କାଶ୍ମୀର ଉପତ୍ୟକା ଦେଶର ଅନ୍ୟାନ୍ୟ ଭାଗରୁ ବିଚ୍ଛିନ୍ନ ହୋଇଯାଇଛି ସେହିଭଳି ପବିତ୍ର ପୀଠ ବୈଷ୍ଣୋଦେବୀରେ ଏଥିପାଇଁ ଲଗାତାର ଦୁଇଦିନ ଧରି ହେଲିକପୁର ଓ ରୋପଓ୍ପେ ସେବାକୁ ବନ୍ଦ ରଖାଯାଇଛି ସେହିଭଳି ରାଜସ୍ଥାନରେ ମଧ୍ୟ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବ ମଧ୍ୟପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ସେହିଭଳି ଉତ୍ତର ମଧ୍ୟପ୍ରଦେଶ ବିହାର ଉପକଳ ଓଡ଼ିଶା ଦକ୍ଷିଣ ଆସାମ ମେଘାଳୟ ମଣିପୁର ଓ ମିକ୍କୋରାମର ଅନେକ ସ୍ଥାନରେ ସକାଳବେଳା ଘନ କୁହୁଡ଼ି ପରିଲକ୍ଷିତ ହେଉଛି

ସେମାନଙ୍କ ସ୍ତୁତିଚାରଣ ଉଦ୍ଦେଶ୍ୟରେ ଗତକାଲି ଶହୀଦ ବୃଦ୍ଧିଜ୍ଞୀବୀ ଦିବସ ବାଂଲାଦେଶରେ ପାଳିତ ହୋଇଛି

ରାଷ୍ଟପତି ଅବଦୁଲ ହମିଦ ଏବଂ ପ୍ରଧାନମନ୍ତ୍ରୀ ଶେଖ ହସିନା ଏହିଅବସରରେ ଡ଼ାକାର ମିରପୁରସ୍ଥିତ ଶହୀଦ ବିଦ୍ୱାନ ସ୍ମାରକୀରେ ଶ୍ୱଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କ୍ରିକେଟ୍ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେନ୍ନାଇଠାରେ ଖେଳାଯିବ

ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ହିନ୍ଦୀ ଓ ଇଂରାଜୀରେ ଆକାଶବାଣୀ ପକ୍ଷର୍ ପ୍ରଚାର କରାଯିବ ସେହିଭଳି ଏହି ଧାରାବିବରଣୀ ରାକଧାନୀ ଏଫ୍ଏମ୍ ରେନ୍ବୋ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ଅପରାହ୍ନ ଗୋଟାଏ ପରଠାରୁ ଶୁଶିବାକୁ ମିଳିବ